ସେଠାରେ ସେ ନିରାପତ୍ତା ଏବଂ ଅବୈଧ କାର୍ଯ୍ୟକଳାପ ଦମନ କ୍ଷେତ୍ରରେ ସହଯୋଗ ପାଇଁ କଥାବାର୍ତ୍ତା କରିବେ

ଏହି ଗସ୍ତ କାଳରେ ଶ୍ରୀ ସିଂ ଓ ବାଂଗଲାଦେଶ ପ୍ରତିପକ୍ଷଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥାବାର୍ତ୍ତା କରିବେ ବୋଲି ସ୍ୱରାଷ୍ଟ୍ର ବିଭାଗର ଜଣେ ଅଧିକାରୀ କହିଛନ୍ତି ନିରାପତ୍ତା ସୀମା ପରିଚାଳନା ଅବୈଧ କାର୍ଯ୍ୟକଳାପର ଦମନ କ୍ଷେତ୍ରରେ ସହଯୋଗ ଏବଂ ଭିସା ବ୍ୟବସ୍ଥା ସଂକ୍ରାନ୍ତରେ ଉଭୟ ନେତା ଆଲୋଚନା କରିବାର ଆଶା କରାଯାଉଛି କଥାବାର୍ତ୍ତାରେ ରୋହିଙ୍ଗ୍ୟା ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇବ ବୋଲି ସ୍ୱରାଷ୍ଟ୍ର ବିଭାଗର ଅଧିକାରୀ ଜଣାଇଛନ୍ତି ଶ୍ରୀ ସିଂ ବାଂଗଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟସ୍ଚୀ ରହିଛି ଶ୍ରୀମତୀ ହାସିନାଙ୍କ ସହ ଶ୍ରୀ ସିଂ ଯମୁନା ଫିୟୁଚର ପାର୍କ୍ଠାରେ ଅତ୍ୟାଧୁନିକ ସମନ୍ଧିତ ଭାରତୀୟ ଭିସା କେନ୍ଦ୍ରକୁ ଉଦ୍ଘାଟନ କରିବେ

ରାଠୋର ମାନୋରମା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂ ରାଠୋର କହିଛନ୍ତି ଦେଶର ସ୍ୱାଧୀନତାକୁ କଦାପି ଜଳାଞ୍ଚଳି ଦିଆଯାଇପାରିବ ନାହିଁ ଏବଂ ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ଓ ହିଂସାକାଣ୍ଡକୁ କଦାପି ସହ୍ୟ କରାଯିବ ନାହିଁ ଆଟ୍ଟି କୋଚିଠାରେ ମନୋରମା ସମ୍ଭାଦ ସମ୍ମିଳନୀକୁ ଉଦ୍ଘାଟନ କରି ଶ୍ରୀ ରାଠୋର କହିଛନ୍ତି ହିଂସା ହେଉଛି ସ୍ୱାଧୀନତାର ପରିପନ୍ତି ସେ କହିଛନ୍ତି ଦେଶର ସମ୍ଭିଧାନକୁ ରକ୍ଷା କରବା ସମସ୍ତଙ୍କର ଦାୟିତ୍ୱ ଜାମ୍ମୁ ଓ କାଶ୍ମୀରରେ ଚାଲିଥିବା ହିଂସାକାଣ୍ଡ ପରିପ୍ରେକ୍ଷୀରେ ଶ୍ରୀ ରାଠୋର କହିଛନ୍ତି ସେହି ରାଜ୍ୟ ହେଊଛି ଭାରତର ଅବିଚ୍ଛେଦ୍ୟ ଅଙ୍ଗ ଏବଂ ସେଠାରେ ହିଂସାକୁ କଦାପି ବରଦାସ୍ତ କରାଯିବ ନାହିଁ ଅମିତ ଶାହା ତେଲେଙ୍ଗାନା ଆଗାମୀ ସାଧାରଣ ନିର୍ବାଚନ ସକାଶେ ପାର୍ଟିର ପ୍ରସ୍ତୁତି ସମୀକ୍ଷା କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ହାଇଦ୍ରାବାଦରେ ପହଞ୍ଚୁଛନ୍ତି ତାଙ୍କ ସହିତ କେନ୍ଦ୍ର ସ୍ୱରାଷ୍ଟ୍ର ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହଂସରାଜ ଗଙ୍ଗାରାମ ଅହିର ଦଳର ସାଧାରଣ ସମ୍ପାଦକ ମୁରଲୀଧର ରାଓ ଓ ଭୁପେନ୍ଦ୍ର ଯାଦବ ତେଲେଙ୍ଗାନା ଯାଇଛନ୍ତି

ରାଜ୍ୟ ବିଜେପି ନେତାମାନେ ତାଙ୍କୁ ରାଜ୍ୟର ସାମାଜିକ ରାଜନୈତିକ ସ୍ଥିତି ସଂକ୍ରାନ୍ତରେ ଅବଗତ କରାଇବ ପାର୍ଟିର ସମ୍ପର୍କ ସେ ସମର୍ଦ୍ଧନ ଅଭିଯାନ ଅଧୀନରେ ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ସମେତ ଶିଳ୍ପପତି ଓ ଗଣମାଧ୍ୟମ ମୁଖ୍ୟମାନଙ୍କ ସହ ଦେଖାସାକ୍ଷାତ୍ କରି ସେ ନୂଆଦିଲ୍ଲୀ ଫେରିଆସିବେ ଅମିତ ଶାହା ଗୁଜୁରାଟ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଆଜି ଅହମ୍ମଦାବାଦ ଯିବେ ରାଜ୍ୟର ପାର୍ଟି ନେତାମାନଙ୍କ ସହ ବୈଠକଗୁଡ଼ିକରେ ଯୋଗଦେବେ ରଥଯାତ୍ରା ଉପଲକ୍ଷେ ଅହମ୍ମଦାବାଦ ଜଗନ୍ନାଥ ମନ୍ଦିରରେ ଆସନ୍ତାକାଲି ମଙ୍ଗଳଆରତୀରେ ସେ ଯୋଗଦେବେ ଗାନ୍ଧୀନଗରଠାରେ କର୍ଣ୍ଣବତୀ ବିଶ୍ୱବିଦ୍ୟାଳୟ ପରିସରରେ ୟୁଥ୍ ପାର୍ଲ୍ୟାମେଣ୍ଟ ଅଫ୍ ଇଣ୍ଡିଆର ଉଦ୍ଘାଟନୀ ଉତ୍ସବରେ ମଧ୍ୟ ସେ ଯୋଗଦେବେ

ଏହି ସମ୍ମିଳନୀରେ ସାମ୍ ପିଟ୍ରୋଡା ପୂର୍ବତନ ସାଂସଦ ମିନାକ୍ଷୀ ନଟରାଜନ ଲୋକସଭା ସାଂସଦ ପୁନମ ମହାଜନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପୁଡିଚେରୀ ଉପରାଜ୍ୟପାଳ କିରଣ ବେଦୀ ମଧ୍ୟ ଯୋଗଦେବେ ଏସ୍ସି ସୋସିଆଲ ମେଡିଆ ହବ୍ ଅନ୍ଲାଇନ୍ ଡାଟା ତଦାରଖ କରିବା ପାଇଁ ଏକ ସାମାଜିକ ଗଣମାଧ୍ୟମ ହବ୍ ପ୍ରତିଷ୍ଠା ଲାଗି ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ନିଷ୍ପଭିକୁ ସୁପ୍ରିମକୋର୍ଟ ତୀବ୍ର ସମାଲୋଚନା କରିଛନ୍ତି

ଏଣୁ ଏ ବାବଦରେ ଦୁଇସପ୍ତାହ ମଧ୍ୟରେ ସରକାର ଜବାବ ଦିଅନ୍ତୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଜଷ୍ଟିସ ଏଏନ୍ଖନୱିଲକର ଓ ଡିୱାଇ ଚନ୍ଦ୍ରଚୂଡଙ୍କ ଖଶ୍ଚପୀଠ ତୃଶମୂଳ କଂଗ୍ରେସ ବିଧାୟକ ମହୁଆ ମୋଇତ୍ରଙ୍କ ଆବେଦ ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି

ସନ୍ତାସବାଦୀମାନେ ସିଆର୍ପିଏଫ୍ର ଏକ ପହରାଦାର ଗାଡ଼ି ଉପରକୁ ଗୁଳି ଚଳାଇଥିଲେ

ସେମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେଠାରେ ଆହତ ଦୁଇଜଣ ଯବାନଙ୍କର ମୃତ୍ୟୁ ଘଟିଛି ସେହି ଅଞ୍ଚଳକୁ ଘେରାଉ କରାଯାଇ ସନ୍ତାସବାଦୀମାନଙ୍କୁ ଧରିବା ପାଇଁ ଧରପଗଡ ଚାଲିଛି ତେଣେ କୁଲଗାମ୍ ଜିଲ୍ଲାର ୟାରିପୋରାମ ଥାନା ଉପରେ କେତେକ ସନ୍ତାସବାଦୀ ଆକ୍ରମଣ କରିଥିବା ଖବର ମିଳିଛି ଏହି ଘଟଣାରେ ମୃତାହତଙ୍କ ଖବର ଆମ ପାଖରେ ପହଞ୍ଚ ନାହିଁ

ଯାନବାହନ ଚଳାଚଳ ଭିଡ଼ କମ୍ କରିବା ପାଇଁ ସାଗରମାଳା ପ୍ରକଳ୍ପ ଅଧୀନରେ ବିଶାଖାପାଟଣା ବନ୍ଦରଠାରେ ସେ ଗ୍ରେଡ୍ ସେପାରେଟରର ଶୁଭାରମ୍ଭ କରିବେ

ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଏବଂ ପୁଲିସ ବିଭାଗ ପକ୍ଷରୁ ମନ୍ଦିର ପରିସରରେ ବ୍ୟାପକ ପୁଲିସ ବନ୍ଦୋବସ୍ତ କରାଯାଇଛି ସର୍ବସାଧାରଣ ଭକ୍ତମାନେ ସାହାଣମେଳାରେ ଶ୍ରୀବିଗ୍ରହମାନଙ୍କ ଦର୍ଶନ କରିଥିଲେ

ଏହାପରେ ନବନିର୍ମିତ ତିନୋଟିଯାକ ରଥକୁ ରଥଖଳାଠାରୁ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ପଖକ୍ ଅଣାଯିବ

ତ୍ରୟୋଦଶ ଦଳରେ ଏହି ଯାତ୍ରୀମାନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ଗୁମ୍ଫାସ୍ଥଳକୁ ନିଆଯାଉଛି

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଐତିହାସିକ ବିଜୟ ପାଇଁ ହିମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମୋଦି କହିଛନ୍ତି ତାଙ୍କ ପାଇଁ ଦେଶ ଆଜି ଗର୍ବିତ ଓ ଆନନ୍ଦିତ ତାଙ୍କର ଏହି ବିଜୟ ଆଗାମୀ ଦିନ ମାନଙ୍କରେ ଯୁବ କ୍ରୀଡ଼ାବିତ୍ମାନଙ୍କୁ ପ୍ରେରଣା ଯୋଗାଇବ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଭାରତର କ୍ରୀଡ଼ା ଇତିହାସରେ ଏହି ବିଜୟ ସ୍ୱତନ୍ତ ଓ ଗାରିମାମୟ ମୁହୂର୍ତ୍ତ ଭାବେ ପରିଗଣିତ ହେବ କ୍ରୀଡ଼ାମନ୍ତ୍ରୀ କର୍ଣ୍ଣେଲ ଶୀ ରାଠୋର କହିଛନ୍ତି ଦେଶ ପାଇଁ ସେ ଗୌରବ ଅର୍ଜନ କରିଛନ୍ତି

ରୋହିତ ଶର୍ମାଙ୍କ ଧ୍ରଆଁଧାର ବ୍ୟାଟିଂ ପୂର୍ବରୁ କୁଲଦୀପ ଯାଦବଙ୍କର ଶାଶିତ ବୋଲିଂ କରିଆରେ ଭାରତ ଏହି ବିଜୟ ହାସଲ କରିଛି

ପରବର୍ତ୍ତୀ ଦିନିକିଆ ମ୍ୟାଚ୍ ଆସନ୍ତାକାଲି ଲର୍ଡସଠାରେ ଖେଳାଯିବ ଫିପା ବିଶ୍ୱକପ୍ ରବିବାରଦିନ ହେବାକୁ ଥିବା ଫିଫା ବିଶ୍ୱକପ୍ ଫାଇନାଲ ପୂର୍ବରୁ ତୂତୀୟ ସ୍ଥାନ ପାଇଁ ଆସନ୍ତାକାଲି ସେଣ୍ଟ ପିଟର୍ସବର୍ଗରେ ଇଂଲଣ୍ଡ ଓ ବେଲ୍ଜିୟମ ମଧ୍ୟରେ ମୁକାବିଲା ହେବ ଗତ ବୁଧବାର ଦିନ ମସ୍କୋରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚ୍ରେ କ୍ରୋଏସିୟା ଇଂଲଣ୍ଡକୁ ହରାଇ ଦେଇଥିବାବେଳେ ସେଣ୍ଟ ପିର୍ସବର୍ଗଠାରେ ଅନୁଷ୍ଠିତ ଅନ୍ୟତମ ସେମିଫାଇନାଲ ମ୍ୟାଚ୍ରେ ଫ୍ରାନ୍ନ ବେଲ୍ଜିୟମକୁ ପରାସ୍ତ କରିଥିଲା